ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଶ୍ରୀ ମୋଦୀ ଏହାର ଉଦ୍ଘାଟନ ସମାରୋହରେ ଉଦ୍ବୋଧନ ଦେବେ

ଏହି ବୈଠକରେ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକର ପ୍ରତିକାର ଉପରେ ବ୍ୟାପକ ଆଲୋଚନା କରାଯିବ କୋଭିଡ୍ ନାଇଷ୍ଟିନ୍ ମହାମାରୀ ପରିପ୍ରେକ୍ଷୀରେ ବିଶ୍ୱରେ ନିରନ୍ତର ବିକାଶ ଲକ୍ଷ୍ୟ ଉପରେ ଆଲୋଚନା କରାଯିବ

ମହାମାରୀକୁ ପ୍ରତିହତ କରିବା ଅନ୍ତର୍ଜାତୀୟ ସମାଧାନ ପ୍ରକ୍ରିୟା ତଥା କାର୍ଯ୍ୟାନ୍ୟନକୁ ଅଧିକ ତ୍ୱରାନ୍ୱିତ କରିବା ଉପରେ ଏହି ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯିବ ବିଲ୍ ଆଣ୍ଡ୍ ମିଲିଣ୍ଡା ଗେଟ୍ସ ଫାଉଶ୍ଡେସନ ଜୈବ ପ୍ରାଦୌଗିକୀ ବିଭାଗ ବିଙ୍କାନ ଏବଂ ପ୍ରଯୁକ୍ତି ମନ୍ତ୍ରଶାଳୟ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ନୀତି ଆୟୋଗ ଓ ଭାରତ ସରକାରଙ୍କ ମିଳିତ ଆନୁକ୍ଲ୍ୟରେ ଏହି ଗ୍ରାଣ୍ଡ ଚ୍ୟାଲେଞ୍ଜ ବାର୍ଷିକ ବୈଠକ ଆୟୋଜିତ ହୋଇଛି ଏଥିରେ ଗ୍ରାଣ୍ଡ୍ ଚାଲେଞ୍ଜସ କାନାଡା ୟୁନାଇଟେଡ୍ ଷ୍ଟେଟ୍ ଏକ୍ଜେନ୍ସୀ ଫର ଇଷ୍ଟରନ୍ୟାସନାଲ୍ ଡେଭଲପମେଣ୍ଟ ଏବଂ ୱେଲକମ୍ ସଂସ୍ଥା ସହଯୋଗ କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ ଏବଂ ବିଲ୍ ଆଣ୍ଡ୍ ମିଲିଣ୍ଡା ଫାଉଣ୍ଡେସନ୍ର ସହ ଅଧ୍ୟକ୍ଷ ବିଲ୍ଗେଟ୍ସ ଏହି ଆଲୋଚନାରେ ଅଂଶ ଗ୍ରହଣ କରିବେ

ଟୁଇଟ୍ ଯୋଗେ ଶ୍ରୀଜାବଡେକର୍ କହିଛନ୍ତିବାୟୁ ପ୍ରଦୃଷଣ ନିୟନ୍ତ୍ରଣ କରିବା ପାଇଁ ନରେନ୍ଦ୍ରମୋଦିଙ୍କ ସରକାର ନେଇଥିବା ବିଭନ୍ନ ପଦକ୍ଷେପ ସମ୍ପର୍କରେ ସେ ଜନସାଧାରଣଙ୍କୁ ଅବଗତ କରାଇବା ସହ ସେମାନଙ୍କର ମତାମତ ମଧ୍ୟ ଶୁଣିବେ କାର୍ଯ୍ୟକ୍ରମ ପୂର୍ବରୁ ବାୟ ପ୍ରଦ୍ୟଷଣ ସମ୍ପର୍କରେ ଜନସାଧାରଣ ସେମାନଙ୍କର ପ୍ରଶ୍ନ ଓ ପରାମର୍ଶ ପଠାଇବା ପାଇଁ ଶ୍ରୀ ଜାବଡେକର୍ ଅନୁରୋଧ କରିଛନ୍ତି

କୃଷି ମନ୍ତ୍ରଶାଳୟ କହିଛି ସରକାର ସର୍ବନିମ୍ନ ସହାୟତା ମୂଲ୍ୟ ଦେଇ କୃଷକମାନଙ୍କଠାରୁ ଧାନ ସଂଗ୍ରହ କରିବା କାରି ରଖିଛନ୍ତି

ଏହିସବୁ ଶସ୍ୟ ତାମିଲନାଡ଼ୁ କର୍ଷ୍ଣାଟକ ମହାରାଷ୍ଟ୍ର ତେଲେଙ୍ଗାନା ଗୁଜୁରାଟ ହରିୟାନା ଉତ୍ତରପ୍ରଦେଶ ଓଡ଼ିଶା ରାଜସ୍ତାନ ଓ ଆନ୍ଧ୍ରପ୍ରଦେଶର୍ ସଂଗ୍ରହ କରାଯିବ

ୟୁପି ମିଶନ୍ଶକ୍ତି ଉତର ପ୍ରଦେଶ ସରକାର ରାଜ୍ୟରେ ମହିଳାମାନଙ୍କ ଉପରେ ହେଉଥିବା ଅପରାଧକ୍ତ ନିୟନ୍ତ୍ରଣ କରିବା ତଥା ଏ ସଂପର୍କରେ ସଚେତନତା ସୃଷ୍ଟିକରିବା ଉଦ୍ଦେଶ୍ୟରେ ଏକ ଛଅମାସ ବ୍ୟାପୀ ମହିଳା ସଶକ୍ତିକରଣ ଅଭିଯାନ 'ମିଶନ୍ଶକ୍ତି'ର ଶୁଭାରୟ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତକାଲି ବଳରାମପୁରସ୍ଥିତ ଦେବୀ ପାଟନ୍ଶକ୍ତିପୀଠରୁଏହି ଅଭିଯାନର ଶ୍ରଭାରମ୍ଭ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଆଦିତ୍ୟନାଥ କହିଛନ୍ତି ମହିଳାମାନଙ୍କ ସୁରକ୍ଷା ପାଇଁ ରାଜ୍ୟସରକାର ପ୍ରତିଶୃତିବଦ୍ଧ

ଶାରଦୀୟ ନବରାତ୍ରୀର ପ୍ରଥମ ଦିବସ ଅବସରରେ ଗତକାଲି ଆରମ୍ଭ ହୋଇଥିବା ଏହି ଅଭିଯାନ ଆସନ୍ତା ବର୍ଷ ବାସନ୍ତୀ ନବରାତ୍ରୀ ପର୍ଯ୍ୟନ୍ତ ଚାଲିବ ମିଶନ୍ଶକ୍ତି ଅଧିନରେ ମହିଳା ଏବଂ ବାଳିକାମାନଙ୍କର ସୁରକ୍ଷା ସମ୍ମାନ ଓ ଆତ୍ମନିର୍ଭରଶୀଳତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ପ୍ରଶିକ୍ଷଣ ପ୍ରଦାନ ଓ ସଚେତନତା ସୃଷ୍ଟି କରାଯିବ ଏହି ଅଭିଯାନର ତଦାରଖ ଓ କାର୍ଯାନ୍ୱୟନ ପାଇଁ ପ୍ରତିଟି କିଲ୍ଲାରେ ମହିଳାନୋଡାଲ୍ ଅଧିକାରୀମାନଙ୍କୁ ନିଯୁକ୍ତ କରାଯାଇଛି

ଚିକିହିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ଓ ଆରୋଗ୍ୟଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ମଧ୍ୟରେ ତାରତମ୍ୟ ବୃଦ୍ଧି ପାଇଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶରେ ସ୍ୱାସ୍ଥ୍ୟ ମୌଳିକ ଡ଼ାଆରେ ଉନ୍ନତି କେନ୍ଦ୍ର ସରକାରଙ୍କ ଚିକିତ୍ସା ପ୍ରଣାଳୀର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ଠିକ୍ ରୂପେ ପାଳନ ଏବଂ ଡାକ୍ତର ଚିକିତ୍ସା ସହାୟକ କର୍ମଚାରୀ ଓ ଚିକିହା କ୍ଷେତ୍ରରେ କାର୍ଯ୍ୟରତ ଅନ୍ୟ କର୍ମୀମାନଙ୍କ ଉତ୍ଗୀକୃତ ସେବା ଯୋଗୁଁ ଆରୋଗ୍ୟ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଉଛି ଭାରତ ବିଶ୍ୱର ଏକମାତ୍ର ଦେଶ ଯେଉଁଠି ଆରୋଗ୍ୟହାର ସବାଧିକ ରହିଥିବାବେଳେ ମୃତ୍ୟୁହାର ସର୍ବନିମ୍ନ ରହିଛି

ବାଂଲାଦେଶ ଏୟାରଲାଇନସ୍ର ବିମାନଗୁଡ଼ିକ ଢାକାରୁ ଦିଲ୍ଲୀ କୋଲକାତା ଓ ଚେନ୍ନାଇ ମଧ୍ୟରେ ଯାତ୍ରା କରିବାକୁ ଥିବାବେଳେ ଭାରତୀୟ ବିମାନଗୁଡିକ ଦିଲ୍ଲୀ କୋଲକାତା ଚେନ୍ନାଇ ଓ ମୁମ୍ବାଇରୁ ଢାକାକ୍ର ଯାତ୍ରା କରିବ ପ୍ରାୟ ଆଠମାସ ପରେ ଦ୍ରଇ ଦେଶ ମଧ୍ୟରେ ପୁଣିଥରେ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି କରୋନା ମହାମାରୀ କାରଣରୁ ଦୁଇ ଦେଶ ମଧ୍ୟରେ ବିମାନ ସେବା ବାତିଲ୍ କରାଯାଇଥିଲା

ତେକସ୍ ପାର୍ବଶ ଋତୁରେ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଆଇଆରସିଟିସି ପୁଣିଥରେ ତେଜସ୍ ଏକ୍ଟ୍ରେସ୍ ଟ୍ରେନ୍ର ଚଳାଚଳ ଆରମ୍ଭ କରିଛି

ଆରମ୍ଭରେ ସାମାଜିକ ଦ୍ୱରତ୍ୱ ନିୟମ ଅନୁସରଣ କରାଯାଇ ଦୁଇ ଯାତ୍ରୀଙ୍କ ମଧ୍ୟରେ ଗୋଟିଏ ଲେଖାଏଁ ସିଟ୍ ଖାଲି ରଖାଯିବ ଥରେ ସିଟ୍ରେ ବସିବା ପରେ ଯାତ୍ରୀମାନେ ସେମାନଙ୍କ ସିଟ୍ ବଦଳାଇ ପାରିବେ ନାହିଁ ଯାତ୍ରୀ ଓ କର୍ମଚାରୀମାନଙ୍କ ପାଇଁମାସ୍କ ପିନ୍ଧିବାକୁ ଅନିବାର୍ଯ୍ୟ କରାଯାଇଛି ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତ୍ ଆପ୍ ଡାଉନ୍ଲୋଡ୍ ଏବଂ ଆବଶ୍ୟକ ପଡିଲେ ତାକୁ ଦେଖାଇବା ପାଇଁ କୁହାଯାଇଛି

କୋଚ୍ରେ ପ୍ରବେଶ ପୂର୍ବରୁ ଯାତ୍ରୀମାନଙ୍କୁ ଥର୍ମାଲ୍ ସ୍କ୍ରିନିଂ ଓ ହାଣ୍ଡ ସାନିଟାଇଜେନ୍ ପ୍ରକ୍ରିୟା ଦେଇ ଗତି କରିବାକୁ ପଡିବ